କୋବିଡ୍ ଷ୍ଟାଟସ୍ ଭାରତ କୋବିଡ୍ ନମୁନା ପରୀକ୍ଷା ବୃଦ୍ଧି କରିବା ପାଇଁ ଅହରହ ଉଦ୍ୟମ ଚଳାଇଛି

ନମୁନା ପରୀକ୍ଷା ବୃଦ୍ଧି ପାଇବା ସହ ସଂକ୍ରମିତମାନଙ୍କ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସାର ରଣକୌଶଳ ମାଧ୍ୟମରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଏହି ସଫଳତା ଲାଭ କରାଯାଇଛି ଆଇସିଏମ୍ଆର୍ କହିଛି ଦେଶରେ ନମୁନା ପରୀକ୍ଷା ପାଇଁ ଯନ୍ତ୍ରପାତିଗୁଡ଼ିକର ଉତ୍ପାଦନ ଯୋଗୁଁ ଆର୍ଟି ପିସିଆର୍ ପରୀକ୍ଷା ବାବଦ ଖର୍ଚ୍ଚ ବହୁମାତ୍ରାରେ କମିଯାଇଛି

ସରକାର କହିଛନ୍ତି ଦେଶରେ ନମୁନା ପରୀକ୍ଷା ପାଇଁ ଗବେଷଣାଗାରଗ୍ରଡ଼ିକର ସଂଖ୍ୟା ବୃଦ୍ଧି କରାଯିବା ପାଇଁ ସରକାରଙ୍କ ସଂକଳ୍ପବଦ୍ଧତା ଯୋଗୁଁ ଏହା ସମ୍ଭବ ହୋଇଛି

କୋଭିଡ୍ ନାଇଷ୍ଟିନରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ସଂକ୍ମିତ ହୋଇ ଚିକିିିିତ ହେଉଥିବା ଲୋକମାନଙ୍କ ସଂଖ୍ୟାର ସାଢ଼େତିନିଗୁଣକୁ ବୃଦ୍ଧି ପାଇଛି

ଏସ୍ସି ସେଣ୍ଟ୍ରାଲ୍ ଗମେଣ୍ଟ କୋବିଡ ନାଇଷ୍ଟିନ୍ ପାଇଁ ଦେଶବ୍ୟାପି କଟକଣା ଲାଗୁ ସମୟରେ ବକେୟା ରଣ ଉପରେ ସୁଧ ଛାଡ଼ ସଂକ୍ରାନ୍ତରେ ସରକାର ତାଙ୍କର ଆଭିମୁଖ୍ୟ ସ୍ୱଷ୍ଟ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି

କୋର୍ଟ କହିଛନ୍ତି କେନ୍ଦ୍ର ସରକାରଙ୍କୁ ଦୁର୍ବପାକ ପରିଚାଳନା ଆଇନ ଅନୁସାରେ ତାଙ୍କର ଆଭିମୁଖ୍ୟ ସ୍ୱଷ୍ଟ କରିବାକୁ ହେବ କାରଣ ସରକାରଙ୍କ ହାତରେ ଏହି ଆଇନ ଅନୁସାରେ ପର୍ଯ୍ୟାପ୍ତ କ୍ଷମତା ରହିଛି ସୁପ୍ରିମକୋର୍ଟ କହିଛନ୍ତି ସରକାର କେବଳ ବ୍ୟବସାୟ କଥା ଭାବିବା ଉଚିତ ନୁହେଁ ଲୋକମାନଙ୍କର ଦୁର୍ଦ୍ଦଶା ବିଷୟରେ ମଧ୍ୟ ଚିନ୍ତା କରିବା ଜରୁରୀ କୋର୍ଟ କହିଛନ୍ତି ରିଜର୍ଭ ବ୍ୟାଙ୍କର ଆଭିମୁଖ୍ୟ ସହ ଉଦ୍ୟୋଗ କ୍ଷେତ୍ରର ଆଭିମୁଖ୍ୟ ସମାନ ଥିବାବେଳେ ସରକାରଙ୍କ ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ କେନ୍ଦ୍ର ସରକାରଙ୍କର ପ୍ରତିନିଧିତ୍ୱ କରି ସଲିସିଟର ଜେନେରାଲ୍ ତୁଷାର ମେହେଟା କହିଛନ୍ତି ରିଜର୍ଭବ୍ୟାଙ୍କ ଏକ ନିୟନ୍ତ୍ରଣକାରୀ ଅନୁଷ୍ଠାନ ଭାବେ ଯେକୌଣସି ଆଭିମୁଖ୍ୟ ନେଇପାରିବ ସେ କହିଛନ୍ତି ରିଜର୍ଭ ବ୍ୟାଙ୍କ ପ୍ରଥମେ ଋଣ ଖିଲାପକାରୀମାନଙ୍କ ଚିହ୍ରଟ କରିବା ପରେ ଅଳ୍ପ ସୁଧହାର ଭିଭିରେ ରିହାତି ଦେବା ଆବଶ୍ୟକ

ସୁପ୍ରିମକୋର୍ଟ ଆସନ୍ତାମାସ ପହିଲାରେ ମାମଲାର ପରବର୍ତ୍ତୀ ଶ୍ରୁଣାଣି କରିବେ

ଏହି ପରୀକ୍ଷାଗୁଡ଼ିକ ଆସନ୍ତାମାସରେ ହେବାକୁ କାର୍ଯ୍ୟସୂଚୀ ରହିଛି

ଆଫ୍ରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଫ୍ରିକାକୁ ପୋଲିଓମୁକ୍ତ ଘୋଷଣା କରିଛି ବିଶ୍ୱକୁ ପୋଲିଓ ମ୍ବକ୍ତ କରିବା ପାଇଁ ଅନେକ ଦଶନ୍ଧି ଧରି ଅଭିଯାନ ଚାଲିଛି

ଆଫ୍ରିକା ପାଇଁ ଏହା ଏକ ଐତିହାସିକ ଦିବସ ବୋଲି ସେ କହିଛନ୍ତି

ଓଡ଼ିଶା ପାଇଁ ଆଜି ରେଡ୍ ସତର୍କତା କାରି କରାଯାଇଥିବା ବେଳେ ଛତିଶଗଡ଼ ପାଇଁ ଆସନ୍ତାକାଲି ରେଡ୍ ସତର୍କତା ଜାରି କରାଯାଇଛି ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଓ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଥିବାରୁ ଓଡ଼ିଶା ଓ ଛତିଶଗଡ଼ ପାଇଁ ଏଭଳି ସତର୍କ ସୂଚନା ଜାରୀ କରାଯାଇଛି ଜାତୀୟ ରାଜଧାନୀ ଅଞ୍ଚଳରେ ପରବର୍ତ୍ତୀ ତିନିଦିନ ଧରି ମଧ୍ୟମରୁ ପ୍ରବଳ ବର୍ଷା ହେବାର ସତର୍କ ସ୍ରଚନା ଜାରି କରାଯାଇଛି ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି ଆଜି ସନ୍ଧ୍ୟାରୁ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହା ଶ୍ରକ୍ବାର ଅପରାହୁ ପର୍ଯ୍ୟନ୍ତ ଜାରି ରହିବ କିଛି ସ୍ଥାନରେ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି ପାଣିପାଗ ବିଭାଗ କହିଛି ଓଡ଼ିଶା ଓ ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ ଏବଂ ଝାଡ଼ଖଣ୍ଡରେ ଶ୍ରକ୍ବାର ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ହେବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଛତିଶଗଡ଼ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ଏକ୍ନପର୍ଟ ସ୍ୱିକ୍ ଆମର ଏକ୍ଟପର୍ଟ ସ୍ୱିକ୍ କାର୍ଯ୍ୟକ୍ରମରେ ଆମେ ସର୍ବସାଧାରଣଙ୍କୁ କୋବିଡ ନାଇଷ୍ଟିନ୍ ସଂକ୍ରାନ୍ତରେ ବିଶେଷଜ୍ଞମାନଙ୍କର ମତାମତ ଜଣାଇବାକୁ ପ୍ରୟାସ ଜାରି ରଖିଛୁ ଆକାଶବାଣୀ ସହ ଏକ ସାକ୍ଷାତକାରରେ ନ୍ରଆଦିଲ୍ଲୀ ଏମ୍ସ ନିର୍ଦ୍ଦେଶଖ ଡକୁର ରଣଦୀପ ଗୁଲେରିଆ ଲୋକମାନଙ୍କୁ ଶାରୀରିକ ଦୂରତା ବକାୟ ରଖିବା ଓ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଏ ସଂକ୍ରାନ୍ତରେ ସରକାର ପ୍ରଶୟନ କରିଥିବା ନିୟମାବଳୀର କଡ଼ାକଡ଼ି ପାଳନ କରିବାକୁ ସେ କହିଛନ୍ତି ଯାହାଫଳରେ କୋବିଡ୍ ନାଇଷ୍ଟିନର ସଂକ୍ରମଣ ସମ୍ଭାବନା କମ୍ ରହିବ ଏମ୍ସର ଫୁସ୍ଫୁସ୍ ରୋଗ ବିଭାଗ ମୁଖ୍ୟ ଡକ୍ଟର ଅନନ୍ତ ମୋହନ ଡାକ୍ତରଙ୍କ ପରାମର୍ଶ ବିନା ହାଇଡ୍ରୋକ୍ସି କ୍ଲୋରୋକୁଇନ୍ କିୟା ମ୍ୟାଲେରିଆର ଚିକିତ୍ସା ପାଇଁ ନିଆଯାଉଥିବା ଅନ୍ୟାନ୍ୟ ଔଷଧପତ୍ର ସେବନ ନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି